ତେବେ ପ୍ରଥମଦିନ ବ୍ୟତୀତ ଅନ୍ୟ ସବୁଦ୍ଦିନ ରାଜ୍ୟସଭା ବୈଠକ ସକାଳ ସିଫ୍ଟ ଏବଂ ଲୋକସଭା ବୈଠକ ସନ୍ଧ୍ୟା ସିଫ୍ଲରେ ଅନ୍ଦ୍ରଷ୍ଠିତ ହେବ

ଏହାଛଡା ଏହି ଅଧିବେଶନ କାଳରେ ଅନେକ ନୃତନ ବିଲ୍ ଉପସ୍ଥାପନ କରାଯାଇ ଆଲୋଚନା ପରେ ଗୃହୀତ ହେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି

କୋଭିଡ୍ ନାଇଷ୍ଟିନ ମହାମାରୀ ପୃଷ୍ଠଭୂମିରେ ଏହା ସଂସଦର ପ୍ରଥମ ଅଧିବେଶନ ହେବ କୋଭିଡ୍ ନାଇଷ୍ଟିନ ପାଇଁ କାରି ହୋଇଥିବା ନିୟମାବଳୀ ମୁତାବକ ଅଧିବେଶନ ଚଳାଇବା ନିମନ୍ତେ ସମସ୍ତ ସୁରକ୍ଷାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି

ଏହି ପ୍ରକଚ୍ଚଗୁଡ଼ିକ ହେଲା ପାରାଦ୍ୱୀପ ହଳଦିଆ ଦୁର୍ଗାପୁର ପାଇପ୍ଲାଇନ୍ ପ୍ରକହ୍ବର ଦୁର୍ଗାପୁର ବାଙ୍କା ସେକ୍ସନ୍ ଏବଂ ପୂର୍ବ ଚମ୍ପାରନ୍ ଓ ବାଙ୍କାରେ ଗୋଟିଏ ଲେଖାଏଁ ଏଲ୍ପିଜି ବଟଲିଂ ପ୍ଲାର୍କ ଏହି ବଟଲିଂ ପ୍ଲାଷ୍ଟ ସ୍ଥାପନ ଦ୍ୱାରା ବିହାରରେ ବୃଦ୍ଧି ପାଉଥିବା ଏଲ୍ପିଜି ଚାହିଦାକୁ ମେଣ୍ଟାଯାଇ ପାରିବ ସହ ଏକ ଆତ୍ମନିର୍ଭର ବିହାର ଗଠନ ଦିଗରେ ସହାୟକ ହୋଇପାରିବ

ବାଙ୍କାରେ ସ୍ଥାପିତ ହେବାକୁ ଥିବା ପ୍ଲାର୍କ୍ଷ ମାଧ୍ୟମରେ ବିହାରର ଭାଗଲପୁର ବାଙ୍କା ଜାମୁଇ ଆରାରିଆ କିଶନଗଞ୍ଜ ଓ କଟିହାର ଜିଲ୍ଲା ଏବଂ ପଡ଼ୋଶୀ ଝାଡ଼ଖଣ୍ଡର ଗୋଡା ଦେଓଘର ଡୁମକା ସାହିବଗଞ୍ଜ ଏବଂ ପାକୁର ଜିଲ୍ଲାବାସୀ ଉପକୃତ ହୋଇପାରିବେ

ପ୍ରଧାନମନ୍ତ୍ରୀ ଉତ୍କଳା ଯୋଜନା ଅଧୀନରେ ଏହି ଦୁଇଟି ପ୍ଲାଙ୍କ ସ୍ଥାପିତ ହୋଇଛି

ରଘୁବଂଶ ପ୍ରସାଦ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରଘୁବଂଶ ପ୍ରସାଦ ସିଂହଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୋକ ବ୍ୟକ୍ତ କରିଛନ୍ତି ଏକ ଟ୍ୱିଟ୍ ବାର୍ତ୍ତାରେ ଶ୍ରୀ କୋବିନ୍ଦ ସ୍ୱର୍ଗତ ସିଂହଙ୍କର ଗ୍ରାମୀଣ ଭାରତ ସମ୍ପର୍କରେ ଗଭୀର ଜ୍ଞାନ ଥିବା କହିବା ସହିତ ସାଧାରଣ ଜୀବନରେ ସେ ଉଚ୍ଚ ମର୍ଯ୍ୟାଦା ପ୍ରତିଷ୍ଠା କରିଥିବା କହିଚ୍ଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ସ୍ୱର୍ଗତ ସିଂହ କେବଳ ବିହାରରେ ନୁହେଁ ଦେଶର ରାଜନୈତିକ ଆକାଶରେ ଏକ ଶୃନ୍ୟସ୍ଥାନ ସୃଷ୍ଟି କରିଛନ୍ତି ସ୍ୱର୍ଗତ ସିଂହଙ୍କ ବିୟୋଗରେ ବିହାରର ରାଜ୍ୟପାଳ ଫଗୁ ଚୌହ୍ୱାନ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଗଭୀର ଶୋକ ବ୍ୟକ୍ତ କରିଛନ୍ତି ସୂଚନାଯୋଗ୍ୟ ଗତକାଲି ଦିଲ୍ଲୀସ୍ଥିତ ଏମ୍ସ୍ରେ ଚିକିହାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା କରୋନାରେ ଆକ୍ରାନ୍ତ ହୋଇ ଗତ ସପ୍ତାହେ ହେଲା ସେ ଚିକିିିିତ ହେଉଥିଲେ

ଏଚ୍ଏମ୍ ଭାକ୍ସିନ୍ ଦେଶରେ କୋଭିଡ୍ ନାଇଷ୍ଟିନ୍ ଭାକ୍ସିନ୍ର ଶୁଭାରମ୍ଭ ନେଇ କୌଣସି ନିର୍ଦ୍ଦିଷ୍ଟ ଦିନ ଧାର୍ଯ୍ୟ ହୋଇ ନ ଥିଲେ ମଧ୍ୟ ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ଏହା ପ୍ରସ୍ତୁତ ହୋଇପାରେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି

ଡକ୍ଟର ବର୍ଦ୍ଧନ କହିଛନ୍ତି ଏହି ଟୀକାର ମାନବ ପରୀକ୍ଷଣ ସମୟରେ ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି ନୀତି ଆୟୋଗର ସଦସ୍ୟ ଡକ୍ଟର ଭିକେ ପଲ୍ଙ୍କ ଅଧ୍ୟକ୍ଷତାରେ କୋଭିଡ୍ ନାଇଣ୍ଟିନ୍ ପାଇଁ ଟୀକା ପରୀକ୍ଷଣ ସମ୍ପର୍କିତ ଏକ ଜାତୀୟ ବିଶେଷଜ୍ଞ ଦଳ ଗଠନ କରାଯାଇଛି ଦେଶର ମୋଟ ଜନସଂଖ୍ୟାର ଏକ ପ୍ରମୁଖ ଭାଗର କିପରି ଟୀକାକରଣ ହୋଇପାରିବ ସେସମ୍ପର୍କରେ ବିସ୍ଚୃତ ରଣକୌଶଳ ପ୍ରସ୍ତୁତ କରାଯାଉଛି ଏଥିସହିତ ଟୀକାର ନିରାପତ୍ତା ମୂଲ୍ୟ ଓ ଉତ୍ପାଦନର ନିର୍ଦ୍ଦିଷ୍ଟ ସମୟସୀମା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମଧ୍ୟ ବିସ୍ଚୃତ ଆଲୋଚନା ହୋଇଛି ଟୀକା ପ୍ରସ୍ତୁତ ହେବା ପରେ ଯେଉଁମାନଙ୍କପାଇଁ ଏହା ସବୁଠାରୁ ଅଧିକ ଆବଶ୍ୟକ ସେମାନଙ୍କ ନିକଟରେ ପ୍ରଥମେ ଏହାର ଉପଲହ୍ଧତାକୁ ସୁନିଣ୍ଢିତ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଗୋଭ୍ ଅକ୍ନିଜେନ୍ କେନ୍ଦ୍ର ସରକାର ଦେଶର ବୃହତ୍ ରାଜ୍ୟଗୁଡ଼ିକୁ ସେମାନଙ୍କର ହସ୍କିଟାଲ୍ଗ୍ରଡ଼ିକରେ ପର୍ଯ୍ୟାପ୍ତ ପରିମାଣର ଅକ୍ରିଜେନ୍ ଉପଲହ୍ଧ କରାଇବାକୃ ଆହ୍ୱାନ କରିଛନ୍ତି ଏହି ରାଜ୍ୟଗ୍ରଡ଼ିକ ହେଲା ମହାରାଷ୍ଟ୍ର ଆନ୍ଧ୍ରପ୍ରଦେଶ କର୍ଷାଟକ ତେଲଙ୍ଗାନା ଗୁଳୁରାତ୍ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ଏ ସମ୍ପର୍କରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସମ୍ପୃକ୍ତ ରାଜ୍ୟଗୁଡ଼ିକ ସହିତ ଏକ ଭର୍ଚ୍ଚଆଲ୍ ଆଲୋଚନା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଏହି ରାଜ୍ୟଗୁଡ଼ିକର ସ୍ୱାସ୍ଥ୍ୟ ସଚିବ ଶିଳ୍ପ ସଚିବଙ୍କ ସମେତ ବରିଷ୍ଣ ସ୍ୱାସ୍ଥ୍ୟ ଅଧିକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ପ୍ରତ୍ୟେକ ହସିଟାଲ୍ରେ ଚାହିଦାଠାରୁ ଅଧିକ ଅକ୍ୱିଜେନ୍ ଉପଲହ୍ଧ କରାଇବା ସହିତ ସେଗୁଡ଼ିର ସୁପରିବହନ ସକାଶେ ଗୁରୁତ୍ୱ ଦେବାକୁ ରାଜ୍ୟଗୁଡ଼ିକୁ କୁହାଯାଇଛି ଅକ୍ୱିଜେନ୍ ଉତ୍ପାଦନକାରୀମାନଙ୍କୁ ଠିକ୍ ସମୟରେ ସେମାନଙ୍କର ବିଲ୍ ପ୍ରଦାନ କରିବାକୁ ମଧ୍ୟ କୁହାଯାଇଛି ଅକ୍ୱିଜେନ୍ ଉତ୍ପାଦନକାରୀ ସଂସ୍ଥାଗୁଡ଼ିକୁ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ସହିତ ଆବଶ୍ୟକ ଭିଭିଭିମି ବିକାଶ କ୍ଷେତ୍ରରେ ସହାୟତା ପ୍ରଦାନ କରିବାକୁ ମଧ୍ୟ କ୍ହାଯାଇଛି ପାୱାର ମିନିଷ୍ଟର୍ ଶକ୍ତିମନ୍ତ୍ରୀ ଆର୍କେ ସିଂହ କହିଛନ୍ତି ରୋଷେଇ ଲାଗି ବିଦ୍ୟୁତ୍ ଶକ୍ତିକୁ ବ୍ୟାପକ ଭାବେ ଉପଯୋଗ କରିବାପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି ସମାଜର ଗରିବ ଲୋକଙ୍କୁ ସେମାନଙ୍କର ଦୈନନ୍ଦିନ ଆବଶ୍ୟକତା ପ୍ରରଣ ଦିଗରେ ଏହା ସହାୟକ ହେବା ସହ ଦେଶକୁ ଆତ୍କନିର୍ଭର କରିବା ଦିଗରେ ଆଗେଇ ନେବ ସେ କହିଛନ୍ତି ବିଦ୍ୟୁତ୍ ଶକ୍ତି ହେଉଛି ଭାରତର ଭବିଷ୍ୟତ ଶକ୍ତି ଉତ୍ସ ଅଧିକାଂଶ ଭିଭିଭ୍ମିକୁ ବିଦ୍ୟୁତ୍ ମାଧ୍ୟମରେ ସଶକ୍ତ କରାଯିବ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଏଥିଲାଗି ଶକ୍ତି ଫାଉଣ୍ଡେସନ୍ ଗଠନ କରାଯିବ ବିଦ୍ୟୁତ୍ ଶକ୍ତି ଉପଯୋଗ କରି ଯେପରି ରୋଷେଇ କାର୍ଯ୍ୟ ସମ୍ପନ୍ନ ହେବ ସେ ସମ୍ପର୍କରେ ନୀତି ପ୍ରସ୍ତୁତ କରିବା ହେଉଛି ଏହି ଫାଉଣ୍ଡେସନ୍ର ମୁଖ୍ୟ ଉଦ୍ଦେଶ୍ୟ ଏହାଦ୍ୱାରା ଅର୍ଥବ୍ୟବସ୍ଥାରେ ଆତ୍କନିର୍ଭରଶୀଳତା ବୃଦ୍ଧି ପାଇବା ସହ ଆମଦାନୀ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ ବୋଲି ଶକ୍ତିମନ୍ତ୍ରୀ କହିଛନ୍ତି ବିହାରର ବରାଉଣିସ୍ଥିତ ଏନ୍ଟିପିସିର ମୁଖ୍ୟ ପ୍ଲାଷ୍ଟ୍ ମଧ୍ୟରେ ନିର୍ମିତ କ୍ୟାଣ୍ଟିନ୍ ଓ ସେଠାରେ ଅନ୍ୟାନ୍ୟ କେତେକ ପ୍ରକଳ୍ପର ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ଘାଟନ କରିବା ଅବସରରେ ସେ ଏହା କହିଚ୍ଛନ୍ତି ନୀଟ୍ ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା ନୀଟ୍ ଗତକାଲି ସଫଳତାର ସହିତ ଶେଷ ହୋଇଛି

ସେ ଏଥିପାଇଁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ପୁଲିସ୍ ମହାନିର୍ଦ୍ଦେଶକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ପରୀକ୍ଷା କର୍ତ୍ତ୍ୱପକ୍ଷ ଏହି ପରୀକ୍ଷା ପାଇଁ ସମସ୍ତ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିଥିବାରୁ ସେ ସନ୍ତୋଷ ପ୍ରକାଶ କରିଛନ୍ତି ନୀଟ୍ ପରୀକ୍ଷାରେ ଅଂଶଗ୍ରହଣ କରିଥିବା ଓ ଏଥିପାଇଁ ସାହସ ଓ ପ୍ରତିଶ୍ରତିବଦ୍ଧତା ପ୍ରଦର୍ଶନ କରି ଯୁବ ପରୀକ୍ଷାର୍ଥୀମାନେ ଆତ୍ମନିର୍ଭର ଭାରତର ନିଦର୍ଶନ ଦେଖାଇପାରିଛନ୍ତି ବୋଲି ସେ କହିଛନ୍ତି

ଏଥିସହିତ ସେ ସର୍ବକନିଷ୍ଠ ଖେଳାଳି ଭାବେ ଏହି ଟାଇଟଲ୍ ହାସଲ କରିଛନ୍ତି